ଏଥିପାଇଁ ସ୍କୁାନ ଚିହ୍ବଟ କରାଯାଇଛି କୋଭିଡ୍ ନାଇଛିନ୍ ଲଢ଼େଇରେ ବହୁ ଯୋବ୍ବା ସାମିଲ ହେବା ସହ ଅନେକ ପ୍ରାଶ ହରାଇଛନ୍ତି

ସେହିପରି ଭାରତରେ ପ୍ରସ୍ତୁତ ଟିକା ସ୍ବରକ୍ଷିତ ଓ ନିରାପଦ

ସହରବାସୀ ଏହି ମେଳାରେ ବିଭିନୁ କୃଷିଜାତ ଓ ହସ୍ତଶିଳ ସାମଗ୍ରୀ କ୍ରୟ କରୁଥିବା ଦେଖିବାକୁ ମିଳୁଛି ବିଶେଷକରି ସ୍ୱୟଂ ସହାୟକ ଗୋଷୀର ମହିଳାମାନଙ୍କ ଦ୍ୱାରା ପ୍ରସ୍ତୁତ ହଳଦୀଗୁଶ୍ଡ ପୁଲଝାଡୁ ବଡ଼ି ପାମ୍ପଡ଼ ଆଚାର ଆଦି ଷ୍ଟଲ୍ରେ ଲୋକମାନଙ୍କର ଭିଡ଼ ଜମୁଛି

ଏଥିରେ ଗୋଟିଏ ରୌପ୍ୟ ଓ ତିନୋଟି କାଂସ୍ୟ ପଦକ ରହିଛି

ପାଣିପାଗ ରାକ୍ୟରେ ଶୀତର ପ୍ରଭାବ ହ୍ରାସ ପାଇବାରେ ଲାଗିଛି